ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି

କାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଦିଲ୍ଲୀରେ ସୁରକ୍ଷା ଯୋଗାଇଦେବା ପାଇଁ ଦିଲ୍ଲୀ ପୋଲିସ୍ର କର୍ତ୍ତବ୍ୟ ଏବଂ ତାହା ଦିଲ୍ଲୀ ପୋଲିସ୍ କରୁଛି ଗତକାଲି ଏକ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଥିଲେ ଏହି ବୈଠକରେ ଗୃହସଚିବ ଅକ୍ଷୟ କୁମାର ଭାଲା ଦିଲ୍ଲୀ ପୁଲିସ୍ କମିଶନର ଅମୂଲ୍ୟ କୁମାର ପଟ୍ଟନାୟକ ଓ ଆଇନଶୃଙ୍ଖଳାର ସ୍ୱତନ୍ତ୍ର କମିଶନର ଏସ୍ଏନ୍ ଶ୍ରୀବାସ୍ତବ ଯୋଗ ଦେଇଥିଲେ

ଏବେ ପରିସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି

କୌଣସି ପରିସ୍ଥିତି ଉପୁଜିଲେ ବା ଗଣ୍ଡଗୋଳକାରୀଙ୍କ ସୂଚନା ମିଳିଲେ ଏହି ନମ୍ଘରକୁ ଯୋଗାଯୋଗ କରିବାକୁ ଦିଲ୍ଲୀ ପୁଲିସ୍ ପକ୍ଷରୁ ନିବେଦନ କରାଯାଇଛି ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଯାଇ ଦୁଇଜଣ ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଛନ୍ତି ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଶିବା ପାଇଁ ଦିଲ୍ଲୀ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଶାନ୍ତି କମିଟି ବୈଠକ କରାଯାଉଛି

ଏହି ଦୁଇଟି ଏସ୍ଆଇଟି ମଧ୍ୟରୁ ଗୋଟିଏର ମୁଖ୍ୟ ରହିବେ ଡେପୁଟି କମିଶନର ଜୟ ତୀର୍କି ଏବଂ ଅନ୍ୟଟିର ଡିସିପି ରାଜେଶ ଦେଓ ମୁଖ୍ୟ ରହିବେ

ଅତିରିକ୍ତ କମିଶନର ବିକେ ସିଂ ଉଭୟ ଏସ୍ଆଇଟିର ତଦନ୍ତକାର୍ଯ୍ୟର ତଦାରଖ କରିବେ ୟୁଏନ୍ ଏଚ୍ଆରସି ପାକ୍ ଇଣ୍ଡିଆ ପାକିସ୍ତାନ ନିଜ ମାଟିରେ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ସାହାଯ୍ୟ ସମର୍ଥନ ନ ଦେଇ ନିଜ ନାଗରିକମାନଙ୍କର ବିଶେଷକରି ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁ ବୋଲି ଭାରତ କହିଛି

କାଶ୍ୱୀର ପ୍ରସଙ୍ଗରେ ଭାରତ କହିଛି ଯେ ସେଠାରେ ପରିସ୍ଥିତିରେ ଦ୍ରତ ପରିବର୍ତ୍ତନ ଘଟୁଛି ଜିତେନ୍ଦ୍ର ସିଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଡୋନରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଯୋଗଦେଇଥିଲେ ବୈଠକରେ ଡୋନର୍ର ସଚିବ ଡକ୍ର ଇନ୍ଦରକିତ ସିଂ ଓ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତପ୍ରତିଶତ ବ୍ୟୟ ଲକ୍ଷ୍ୟ ହାସଲ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ତେବେ ଏହି ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ପଦ୍ଧତି ଦ୍ୱାରା କୃଷିଜାତ ଦ୍ରବ୍ୟର ଚାହିଦା ବଢ଼ିବା ସହ କୃଷକମାନେ ମଧ୍ୟ ଏଥିରୁ ଅଧିକ ଅର୍ଥ ପାଇପାରିବେ ବୋଲି ବିଞ୍ଜପ୍ତିରୁ ଜଣାପଡ଼ି ଛି

ଓଡ଼ିଶା ସମେତ ବିହାର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ପରିଷଦର ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ ଏହି ପରିଷଦରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଥିରେ ଅଂଶଗ୍ରହଣ କରିବେ ପରିଷଦର ସଦସ୍ୟଭାବେ ଏହିସବୁ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ମୁଖ୍ୟଶାସନ ସଚିବ ଓ ବରିଷ୍ଣ ଅଧିକାରୀମାନେ ଯୋଗଦେବେ କେନ୍ଦ୍ର ସରକାରଙ୍କ ସଚିବ ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ

ବିଶେଷକରି ଆନ୍ତଃରାଜ୍ୟ ଜଳ ବିବାଦ ବିଦ୍ୟୁତ୍ ସରବରାହ କୋଇଲାଖଣି ପରିଚାଳନା ଓ ରୟାଲିଟି ରେଳ ପ୍ରକଳ୍ପ ନିମନ୍ତେ ଭୂମି ଓ ଜଙ୍ଗଲକମି ମଂଜୁରୀ ଆଦି ବିଷୟରେ ଆଲୋଚନା ହେବ

ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାଁମାରର ରାଷ୍ଟ୍ରପତି ୟୁ ଓ୍ୱିନ୍ ମିଷ୍ଟ୍ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି ଯେ ଆକ୍ ଇଷ୍ଟ୍ ନୀତି ଅନୁଯାୟୀ 'ପଡ଼ୋଶୀ ପ୍ରଥମେ'କୁ ଭାରତ ବିଶ୍ୱାସ କରେ ଶକ୍ତି ଗମନାଗମନ ପର୍ଯ୍ୟଟନ ଓ ଡିଜିଟାଲ୍ ଯୋଗାଯୋଗ କ୍ଷେତ୍ରରେ ଭାରତ ମ୍ୟାଁମାର ସହିତ ମିଳିମିଶି କାମ କରିବାକୁ ଆଶା ରଖିଥିବା ରାଷ୍ଟ୍ରପତି କହିଛନ୍ତି

ରାଞ୍ଚସ୍ଥିତ ଝାଡ଼ଖଣ୍ଡର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସମାବର୍ତ୍ତନ ଉହବରେ ଶ୍ରୀ କୋବିନ୍ଦ ଆଜି ସମ୍ବୋଧନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ଗୁମ୍ଲା କିଲ୍ଲାର ବିଷ୍ଣୁପୁର ବିକାଶ ଭାରତୀ ପରିଦର୍ଶନରେ ଯିବେ

ହୁ ଭାଇରସ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ନୂତନ କରୋନା ଭାଇରସର ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସଂକ୍ରମିତ ହେବାର ସାମର୍ଥ୍ୟ ରହିଛି ବିଭିନ୍ନ ଦେଶରେ ଏହାକୁ ବ୍ୟାପିବାକୁ ନଦେବା ପାଇଁ କାରି ରହିଥିବା ପ୍ରୟାସ ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରସ୍ ଅଧାନମ ଘେବ୍ରିସସ୍ ଏହା କହିଛନ୍ତି ଇରାନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓ ଜାପାନ ଏବଂ ଇରାକରେ ସମସ୍ତ ସ୍କୁଲ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛି ଅନ୍ୟପକ୍ଷରେ ସାଉଦିଆରବକୁ ଯାଉଥିବା ଯାତ୍ରୀମାନଙ୍କ ଉପରେ ସେ ଦେଶ ପକ୍ଷରୁ କଟକଣା ଜାରି କରାଯାଇଛି

ଦକ୍ଷିଣ କୋରିଆ ଓ ଇଟାଲୀରେ ଏହି ଭୂତାଶୁକୁ ବ୍ୟାପିବାକୁ ନ ଦେବା ପାଇଁ ପ୍ରୟାସ ଜାରି ରହିଛି

ଚୀନ ବାହାରେ ଏହି ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି

ଏ ନେଇ ରାଜ୍ୟ ଓ କେନ୍ଦ୍ର ସୁରକ୍ଷା ସଂସ୍ଥା ପକ୍ଷରୁ ଅଧିକ ତଦନ୍ତ କାରି ରହିଛି